ଏହି ଅବସରରେ ଉଦ୍ବୋଧ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ପୁନଃ ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ମେଗାୱାଟ୍ରୁ ଗିଗାୱାଟ୍ ଶକ୍ତି ଉତ୍ପାଦନ କରିବାକୁ ସାମର୍ଥ୍ୟ ହାସଲ କରିଛି ସେ କହିଛନ୍ତି ବହୁତ କମ୍ ସମୟ ମଧ୍ୟରେ ଭାରତ ଏ କ୍ଷେତ୍ରରେ ଅନେକ ସଫଳତା ଲାଭ କରିଛି

ସମସ୍ତଙ୍କୁ ବିଦ୍ୟୁତ୍ ଯୋଗାଇବାରେ ମଧ୍ୟ ଭାରତ ସଫଳ ହୋଇଛି ସେ କହିଛନ୍ତି ଦେଶରେ ପୁନଃ ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱରେ ଏ କ୍ଷେତ୍ରରେ ଚତୁର୍ଥ ବୃହତ୍ତମ ସ୍ଥାନ ଅଧିକାର କରିଛି

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପୁନଃ ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛି ଶ୍ରୀ ମୋଦୀ କହିଛନ୍ତି ଭାରତ ଅଙ୍ଗାରକାମୁ ଗ୍ୟାସ୍ ନିର୍ଗମନ ହ୍ରାସ କରିବା କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛି ସେ କହିଛନ୍ତି ଦେଶରେ ଅଢ଼େଇକୋଟି ପରିବାରକୁ ବିଜୁଳି ଯୋଗାଇ ଦିଆଯାଇଛି ଏଥିପାଇଁ କୌଣସି ଗୋଟିଏ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆନଯାଇ ସରକାରଙ୍କର ସମସ୍ତ ମନ୍ତ୍ରଣାଳୟ ଏ ଦିଗରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କର୍ଚ୍ଚନ୍ତି ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ପାଇଁ ଏଲ୍ଇଡି ବଲବ୍ ଯୋଗାଇବା ଓ ଇଲେକ୍ଟି ଯାନର ବ୍ୟବହାରକୁ ପ୍ରୋହାହିତ କରିବା ଭଳି ଅନେକ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି ପୁନଃ ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସେ ବିଦେଶୀ ପୁଞ୍ଜିନିବେଶକାରୀମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ସେ କହିଛନ୍ତି ଭାରତରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସ୍ପଷ୍ଟି କରାଯାଇଛି ଏ କ୍ଷେତ୍ରରେ ଭାରତର ବୈଷୟିକ ଜ୍ଞାନ ଦିଗରେ ଅଣାଯାଇଥିବା ବିପ୍ଳବ ପୁଞ୍ଜିନିବେଶକାରୀମାନଙ୍କୁ ସାହାଯ୍ୟ କରିବ

ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସନ୍ତାସବାଦ ବିରୋଧରେ ଭାରତର ପ୍ରତିକ୍ରିୟା ଓ କାର୍ଯ୍ୟାନୃଷ୍ଣାନ ବ୍ୟାପକ ହୋଇଛି ଗତକାଲି ନ୍ନଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି ଭାରତ ଏବେ ଏକାସମୟରେ ଦେଶରସୀମା ମଧ୍ୟରେ ଏବଂ ଆବଶ୍ୟକସ୍ଥଳେ ସୀମା ଅତିକ୍ରମ କରି ସମନ୍ତାସବାଦୀମାନଙ୍କର ଠିକଣାକୁ ଧ୍ୱଂସ କରିବାରେ ଲାଗିଛି ବାସ୍ତବ ନିୟନ୍ତ୍ରଣ ରେଖାରେ କୌଣସି ପରିବର୍ତ୍ତନ ଉଦ୍ୟମକୁ ଦୂଚତାର ସହ ମୁକାବିଲା କରିବା ପାଇଁ ଏନ୍ଡିଏ ସରକାର ସେନାକୁ ସମ୍ପୁର୍ଷ୍ଣ କ୍ଷମତା ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଭାରତର ସୀମା ସମ୍ମାନ ଓ ସ୍ୱାଭିମାନ ଉପରେ କେବେବି ସାଲିସ୍ କରିବ ନାହିଁ ବୋଲି ଶ୍ରୀ ସିଂ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ସ୍ଚଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ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

କୋଭିଡ୍ର ମୁକାବିଲା ପାଇଁ ସରକାରଙ୍କ ନିୟମର ପାଳନ ଦେଶର ସ୍ୱାସ୍ଥ୍ୟ ମୌଳିକ ଡାଞ୍ଚା ଏବଂ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ପେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି

ଅକିତ୍ ଡୋଭାଲ୍ ଶ୍ରୀଲଙ୍କାରେ ଆଜି ଓ ଆସନ୍ତାକାଲି ହେବାକୁ ଥିବା ତ୍ରିପାକ୍ଷିକ ସାମୁଦ୍ରିକ ସୁରରକ୍ଷା ସହଯୋଗ ସଂକ୍ରାନ୍ତ ଚତୁର୍ଥ କାତୀୟ ସୁରକ୍ଷା ଉପଦେଷ୍ଟାସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଭାରତରର ଜାତୀୟ ସ୍ୱରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲ୍ ଶ୍ରୀଲଙ୍କା ଗସ୍ତ କରିବେ

ଭାରତୀୟ ସାମୁଦ୍ରିକ ଦେଶଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା କ୍ଷେତ୍ରରେ ଏହା ଏକ ଫଳପ୍ରଦ ମଞ୍ଚ ହୋଇପାରିଛି ଏହି ବୈଠକରେ ଶ୍ରୀଲଙ୍କାର ପ୍ରତିରକ୍ଷା ସଚିବ ଭାରତର ଜାତୀୟ ସ୍ୱରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲଙ୍କ ସମେତ ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଦିଦି ମଧ୍ୟ ଅଂଶଗ୍ରହଣ କର୍ରଛନ୍ତି ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ସଂକ୍ରାନ୍ତ ଆଲୋଚନା ଦିଗରେ ଏହି ବୈଠକ ସୁଯୋଗ ସୃଷ୍ଟି କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ସମୁଦ୍ର ପଥ ଦେଇ ବେଆଇନ୍ ଭାବେ ଶ୍ରୀଲଙ୍କାରୁ ଭାରତକୁ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବାର ଭରସାଯୋଗ୍ୟ ସ୍ଟଚନା ଆଧାରରେ ବ୍ୟାପକ ଅନୁସନ୍ଧାନ ଅଭିଯାନ ଚଳାଯାଇଥିଲା ବୋଲି ତଟରକ୍ଷୀ ବାହିନୀ କହିଛି

ବୋଟର ଏକ ନିଭୂତକୋଶର୍ତ ଏହି ନିଶାଦ୍ରବ୍ୟ ଓ ଅସ୍ତଶସ୍ତ ଜବତ କରାଯାଇଥିଲା କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ ଆଉ କିଛି ସମୟ ପରେ ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହେବ

ଏହି ଏକଦିବସୀୟ ସିରିଜରେ ବିରାଟ କୋହଲି ଦଳର ନେତୃତ୍ୱ ନେଉଥିବାବେଳେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ କେଏଲ୍ ରାହୁଲ ଦଳର ଉପଅଧିନାୟକ ହେବେ ସେହିପରି ଆରୋନ୍ ଫିଞ୍ଚ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଥିବାବେଳେ ପାଟ୍କୁମ୍ନସ୍ ଉପ ଅଧିନାୟକ ହେବେ